ଆଗାମୀ ସାଧାରଣ ନିର୍ବାଚନରେ ନିଜର ପରାଜୟ ନିଷ୍ଟିତ ବୋଲି ଜାଣିପାରିଥିବା ଏହି ଦଳଗୁଡିକ ଏବେ ଇଭିଏମ୍ ଗୁଡିକ ପ୍ରତି ପ୍ରଶ୍ନବାଚୀ ଉଠାଉଛନ୍ତି

ମହାରାଷ୍ଟ୍ରର ହତ୍କନାଙ୍ଗଲ୍ କୋଲ୍ଲୁପୁର ମଧା ଓ ସତରା ଏବଂ ଦକ୍ଷିଣ ଗୋଆ ସଂସଦୀୟ ନିର୍ବାଚନ ମଣ୍ଡଳୀର ବୁଥ୍ୟରୀୟ ବିଜେପି କର୍ମୀମାନଙ୍କୁ ଭିଡିଓ କନ୍ଫରେନ୍ବିଂ ମାଧ୍ୟମରେ ଉଦ୍ବୋଧନଦେଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି ବିରୋଧୀ ଦଳଗୁଡିକର ଏହି ମେଣ୍ଟକୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଇଭିଏମ୍ ପ୍ରତି ପ୍ରଶ୍ୱ ଉତ୍ଥାପନ କରି ଏହି ମେଣ୍ଟ ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କର ନିଣ୍ଟିତ ପରାଜୟ ସ୍ୱୀକାର କରିସାରିଛନ୍ତି ସେ କହିଛନ୍ତି ମେଣ୍ଟଗଠନ କରିଥିବା ଏହି ଦଳଗୁଡ଼ିକର ସାୟିଧାନିକ ପ୍ରତିଷ୍ଠାନଗୁଡ଼ିକ ଉପରେ ବିଶ୍ୱାସ ନାହିଁ ଏଣୁ ଏହି ସଂସ୍ଥାଗୁଡିକ ସେମାନେ ନିନ୍ଦା କରିବାରେ ଲାଗିଲେଣି ଶ୍ରୀମୋଦି କହିଛନ୍ତି ଗତକାଲିର ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀର ଦଳର ମହାସମାବେଶ ବଂଶବାଦ ରାଜନୀତିର ବିକାଶ ଓ ସୁରକ୍ଷା ପାଇଁ ଏକ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ

ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଚ୍ଚୀଙ୍କ ନାମ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଯେଉଁ ଦଳ ବ୍ୟାପକ ହିଂସାକାଣ୍ଡରେ କଡିତ ଥିଲା ସେହି ଦଳ ଏବେ ଦେଶର ଗଣତନ୍ତ୍ରକୁ ରକ୍ଷା କରିବ ବୋଲି କହିବୁଲୁଛି

ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ନିଆଯାଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ସୀତାରମଣ ଦେଶର ଦ୍ୱିତୀୟ ପ୍ରତିରକ୍ଷା ଶିଳ୍ପ କରିଡର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାମିଲନାଡ଼ୁର ତିରୁଚିରାପଲ୍କୀଠାରେ ଉଦ୍ଘାଟନ କରିଛନ୍ତି ଏହି କରିଡ୍ରରେ ଚେନ୍ନାଇ ହୋସୁର ସଲେମ୍ କୋଇୟାଟୁରକୁ ଉତ୍ପାଦନ କେନ୍ଦ୍ରସ୍ଥଳୀଭାବେ ଯୋଡାଯାଇଛି ଉଦ୍ଘାଟନୀ ଉତ୍ସବରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀମତୀ ସୀତାରମଣ କହିଛନ୍ତି ସଶସ୍ତ ବାହିନୀ ପାଇଁ ଭାରତୀୟ ଶିଳ୍ପ ସଂସ୍ଥାଗୁଡିକ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକୁ ନିଣ୍ଚିତ କରିବା ଲାଗି ତାଙ୍କ ମନ୍ତ୍ରଣାଳୟ ପଦକ୍ଷେପ ନେଇଛି ଏବଂ ମେକ୍ ଇନ୍ ଇଞ୍ଜିଆ କାର୍ଯ୍ୟକ୍ରମ ଜରିଆରେ ସର୍ବୋଭମ ପ୍ରତିରକ୍ଷା କାରିଗରୀ ବିଦ୍ୟା ସହ ଉତ୍ପାଦନ ପାଇଁ ଉଦ୍ୟମ କରାଯାଇଛି ସେ ଏକଥା ମଧ୍ୟ କହିଛନ୍ତି ଏହି କରିଡରଗୁଡିକ ଦ୍ୱାରା ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ଏବଂ ଆଞ୍ଚଳିକ ଶିଳ୍ପ କ୍ଷେତ୍ରକୁ ଏକତ୍ରିକରଣ କରାଯାଇପାରିବ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ଉଉମ ଯୋଜନାବଦ୍ଧଭାବେ ଫଳପ୍ରଦ ଶିଳ୍ପ ଆଧାର ସୃଷ୍ଟି କରାଯାଇପାରିବ ଏବଂ ଦେଶ ପାଇଁ ଏହି ଅଞ୍ଚଳ ପାଇଁ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବ ଏଠାରେ ସ୍କରଣଯୋଗ୍ୟ ଗତବର୍ଷ ଅଗଷ୍ଟମାସରେ ଉତ୍ତରପ୍ରଦେଶର ଆଲିଗଡଠାରେ ଦେଶର ପ୍ରଥମ ପ୍ରତିରକ୍ଷା ଶିଳ୍ପ କରିଡର ସ୍ଥାପନ ପରେ ତିରୁଚିରାପଲ୍ଲୀ ପ୍ରତିରକ୍ଷା ଶିଳ୍ପ କରିଡର ହେଉଛି ଦ୍ୱିତୀୟ ପ୍ରତିରକ୍ଷା ଶିଳ୍ପ କରିଡର ମରିସସ୍ ପିଏମ୍ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାର ଯୁଗନାଥ ଭାରତକୁ ସପ୍ତାହବ୍ୟାପୀ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ଆସନ୍ତାକାଲି ସେ ବାରାଣାସୀ ଗସ୍ତ କରି ସେଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିବେ ଗସ୍ତକାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଏବଂ ଗଙ୍ଗା ଆଳତୀ ପୂର୍ବରୁ ନୌବିହାର୍ କରିବାର କାର୍ଯ୍ୟକ୍ରମ ରହିଛି ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ମରିସସ୍ ପ୍ରତିନିଧି ଦଳ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ ତାଙ୍କ ରହଶି କାଳରେ ଶ୍ରୀ ଯୁଗନାଥ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କୁ ମଧ୍ୟ ସାକ୍ଷାତ୍ କରିବାର କାର୍ଯ୍ୟସ୍ତଚୀ ରହିଛି ମୁମ୍ୟାଇଠାରେ ଆୟୋଜିତ ଗଣତନ୍ତ୍ର ଦିବସ ପ୍ୟାରେଡ୍ରେ ସେହି ପ୍ରତିନିଧି ଦଳର ନେତାମାନେ ଯୋଗ ଦେବେ

ଭାରତ ହେଉଛି ମରିସସର ବୃହତ୍ତମ ବାଣିଜ୍ୟିକ ଅଂଶୀଦାର

ବିଶ୍ୱ କନ୍ସଲଟାନ୍ୱି ପିଡବ୍ଲ ସି ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବ୍ରିଟେନ ଓ ଫ୍ରାନ୍ସ ବିକାଶସ୍ତରରେ କେବେ କିଏ ତଳେ କେବେ କିଏ ଉପରେ ରହୁଥିଲାବେଳେ ଜନସଂଖ୍ୟା ଦୃଷ୍ଟିରୁ ସେହି ଦୁଇଟି ଦେଶ ପାଖାପାଖି ରହୁଥିବାବେଳେ ଭାରତ ଜନସଂଖ୍ୟା ଦୃଷ୍ଟିରୁ ବିକାଶ ହାସଲ କ୍ଷେତ୍ରରେ ଉପରକୁ ଉଠି ତାଲିକାରେ ସ୍ଥାୟୀସ୍ଥାନ ହାସଲ କରିବାରେ ଆଶା ରହିଛି

କୁମ୍ଭମେଳା ଉତ୍ତରପ୍ରଦେଶ ପ୍ରୟାଗରାଜରେ ପୌଷପୂର୍ଣ୍ଣିମା ଅବସରରେ ଆସନ୍ତାକାଲି କ୍ୟୁମେଳାରେ ଦ୍ୱିତୀୟ ମହାସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ମେଳା ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି କେବଳ ଜରୁରୀକାଳୀନ ସେବା ପ୍ରଦାନକାରୀ ବ୍ୟବସ୍ଥାକୁ ମେଳା ପରିସର ମଧ୍ୟକୁ ଯିବା ଲାଗି ଅନୁମତି ଦିଆଯିବ

ଖେଲେ ଇଣ୍ଡିଆ କେନ୍ଦ୍ର ମାନବସ୍ୟଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ୍କର କହିଛନ୍ତି ଦେଶର ପ୍ରତ୍ୟେକ ବିଦ୍ୟାଳୟରେ କ୍ରୀଡା ପାଇଁ ପ୍ରତିଦିନ ବାଧ୍ୟତାମୂଳକ ଘକ୍ଟିକିଆ ପିରିୟଡ ରଖିବାକୁ ସରକାର ବଦ୍ଧ ପରିକର ଅଛନ୍ତି

ଚନ୍ଦ୍ର ପୃଥିବୀ ଏବଂ ସ୍ୱର୍ଯ୍ୟ ଗୋଟିଏ ସମାନ୍ତରାଳ ରେଖାରେ ଅବସ୍ଥାନ କରିବେ ଉପଗ୍ରହ' ଗ୍ରହର ନିକଟବର୍ତ୍ତୀ ହେଉଥିବାରୁ ଏହି ସମୟରେ ପୃଥିବୀବାସୀ' ସୁପରମୁନଙ୍କୁ ଦେଖିପାରିବେ ଗ୍ରହଣ ସମୟରେ ଚନ୍ଦ୍ରର ଆକାର ସାଧାରଣଠାରୁ ବୃହତ୍ତର ଏବଂ ଉଜଳ ଦୂଶ୍ୟମାନ ହେବ

ସେହି ସମୟରେ ଚନ୍ଦ୍ର ଲୋହିତ ବର୍ଷ ଧାରଣ କରିବ